ସେହିଦିନ ଶ୍ରୀ ମୋଦି ଦୁଇଟି ସ୍ଥାନରେ ଉଦ୍ବୋଧନ ଦେବା ସହ ଭୁବନେଶ୍ୱରଠାରେ ଏକ ରୋଡ୍ ସୋ'ରେ ଯୋଗଦେବେ ଏହି ରୋଡ୍ ସୋ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ଓୟୁଏଟି ରାସ୍ତା ଦେଇ ବରମ୍ରଣ୍ତା ପଡ଼ିଆ ପର୍ଯ୍ୟନ୍ତ ଯିବ ସେଠାରେ ଆୟୋକିତ ହେବାକୁ ଥିବା ସଭାରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ

ଦୂଇଟି ରାଜନୈତିକ ଦଳ ମଧ୍ଧରେ ଗତକାଲି ହିଂସାକାଣ୍ଡ ଘଟିଥିଲା ରାଜନୈତିକ ଦଳର ଏହି ଗ୍ଷଗୋଳ ଯୋଗୁଁ ଜନତା ଭୟଭୀତ ହେଉଛନ୍ତି ବୋଲି ପ୍ରାର୍ଥୀ ଅଭିଯୋଗ କରିଛନ୍ତି

ଏହି ଅବସରରେ ସମଗ୍ର ଦେଶ ତଥା ରାଜ୍ୟବାସୀ ଆମ୍ଭେଦକରଙ୍କୁ ସ୍କରଶ କରୁଛନ୍ତି

ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଟ୍ୱିଟ୍ କରି କହିଛନ୍ତି ଭାରତୀୟ ଇତିହାସରେ ଭାରତ ରତୁ ଡକ୍ଟର ଆମ୍ବେଦକର ତାଙ୍କ କାର୍ଯ୍ୟାବଳୀର ପଦଚିହ୍ ଛାଡିଯାଇଛନ୍ତି

ସୁନ୍ଦରଗଡ଼ କିଲ୍ଲାର ବିଭିନ୍ନ ସ୍ଥାନରେ ଆମ୍ବେଦକର ଜୟନ୍ତୀ ପାଳିତ ହେଉଛି

ବିଭିନ୍ନ ସ୍ତାନରେ ସଭାସମିତି ତଥା ସାଂସ୍ତୃତିକ କାର୍ଯ୍ୟକ୍ରମମାନ ଅନୁଷିତ ହେଉଛି ଆକି ମଧ୍ଧ ହେଉଛି ପଶା ସଂକ୍ରାନ୍ତି ତଥା ହନୁମାନ କୟନ୍ତୀ

ଜିଲ୍ଲାର ବିଭିନ୍ଦ ସ୍ଚାନରେ ରାମାୟଶର ସୁନ୍ଦରାକାଣ୍ଡ ପାରାୟଶ ଅନୁଷ୍ଠିତ ହେଉଛି

ମା' ତାରିଶୀ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି

ଭକ୍ତମାନେ ମଶିବାବାଙ୍କ ଉପରେ ଜଳାଭିଷେକ କରିଛନ୍ତି

ମାନସିକଧାରୀ ଭକ୍ତା ପିଠିରେ କକ୍କା ଫୋଡ଼ିହୋଇ ଖୁକ୍ଷରେ ଝୁଲି ରହନ୍ତି ଏହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି

ମେଘାଳୟ କୋଇଲା ଖଶିରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶା ଅଗୁଁଶମ ସେବା ଦଳର ଭୂମିକା ବହୁତ ଗୁରୁତ୍ୱପୂର୍ଶ୍ଣ ଥିଲା ବୋଲି କହିଛନ୍ତି ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା

ଏହି ଅବସରରେ ଦାୟିତ୍ ନିର୍ବାହ କରୁଥିବା ସମୟରେ ଶହୀଦ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ପ୍ରତି ଶ୍ରୀ ଶର୍ମା ଶ୍ରଦ୍ଧାଞ୍ଚଳି ଅର୍ପଶ କରିଥିଲେ

ବେଙ୍ଗାଲୁର ଗୌହାଟୀ ଏକ୍ପ୍ରେସ୍ ଟ୍ରେନ୍ରୁ ଏହି ବାଳକ ଜଶକ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ କଶାପଡ଼ିଛି ଗୁରୁତର ଅବସ୍ଷାରେ ତାକୁ ରେଳବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଏହି ସମୟରେ ବାହାରକୁ ନ ବାହାରିବା ପାଇଁ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି